ଆଜି ଅପରାହ୍ବରେ ବସିବ ରାକ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଇତିମଧ୍ଧରେ ଏହି ସମସ୍ତ ଅଧିକାରୀମାନଙ୍କୁ ବିମାନ ବନ୍ଦର ସମ୍ୟନ୍ଧିତ କାର୍ଯ୍ୟ ବିଷୟରେ ତାଲିମ୍ ଦିଆସରିଛି

ଏହି ବିମାନ ବନ୍ଦରରୁ ଭୁବନେଶ୍ୱର ଓ ରାଞ୍କୁ ବିମାନ ଯୋଗାଯୋଗ ହେବ

ବନ୍ ସମୟରେ କମିଟି ପକ୍ଷରୁ ପିକେଟିଂ କରାଯାଇଛି ବୀରମହାରାଜପୁର ଉପଖଶ୍ତର ଶିକ୍ଷା ସ୍ୱାସ୍ଥ୍ ଗମନାଗମନ ଓ କୃଷିକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସମାଧାନ ଦାବିରେ ଏହି ବନ୍ଦ୍ ଡାକରା ଦିଆଯାଇଛି

ବିଜୁ ଯୁବଛାତ୍ର ଓ ମହିଳା ଜନତା ଦଳର କର୍ମୀମାନେ ବିଭିନ୍ନ ପେଟ୍ରୋଲ୍ ପମ୍ମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

ସେହିପରି ରାଜ୍ୟର ବିଭିନ୍ନ ଅଦାଲତରେ ମଧ୍ଧ ଆସନ୍ତାକାଲି ଏହି ଲୋକ ଅଦାଲତ ଅନୁଷ୍ଟିତ ହେବ

ତେଶୁ ଆସନ୍ତାକାଲି ରାଜ୍ୟର ସମ୍ଠ ବାର ଆସୋସିଲଏସନ୍ର କର୍ମକର୍ତ୍ତାଙ୍କ ନେଇ ହାଇକୋର୍ଟ ବାର ଆସୋସିଏସନ୍ରେ ଏକ ବୈଠକ କରାଯିବାକୁ ନିଷ୍ବଭି ନିଆଯାଇଛି

ଲଘୁଚାପଜନିତ ବର୍ଷା ଯୋଗୁଁ ରାକ୍ୟର ବିଭିନ୍ଦ ସ୍ଥାନରେ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି

ଏହି ଘଟଣାରେ ଆହତ ହୋଇଥିବା ପରିବାରର ଅନ୍ୟ ଦୁଇଜଣଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି